ବିଧାନସଭା ରାଜ୍ୟ ବିଧାନସଭା ବଜେଟ୍ ଅଧିବେସନର ଆକି ତୂତୀୟ ଦିବସ

ଫଳରେ ପ୍ରଶ୍ନୋଉର କାର୍ଯ୍ୟକ୍ରମ ହୋଇପାରି ନ ଥିଲା

ସେହି ଭିତରେ ବାଚସ୍ବତି ସମବାୟ ମନ୍ତୀ ରଣେନ୍ର ପ୍ରତାପ ସ୍ୱାଇଁଙ୍କୁ ବିବୃତ୍ତି ରଖିବାକୁ ଡ଼ାକିଥିଲେ

ଏହି ହଟ୍ଟଗୋଳ ମଧ୍ଧରେ ରାଜ୍ୟପାଳଙ୍କ ଅଭିଭାଷଣ ସଂକ୍ରାନ୍ନ ଧନ୍ୟବାଦ ପ୍ରସ୍ତାବ ଉପରେ ଅସମାପ୍ତ ରହିଥିବା ଆଲୋଚନା ଆର ମୁଖ୍ୟମନ୍ତୀ ଶ୍ରୀ ପଟ୍ଟନାୟକ ପରିଶେଷରେ ଉତ୍ତର ରଖିଥିଲେ

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି ବୈଠକରେ ଓଡ଼ିଶାର ସ୍ୱାର୍ଥ ସମ୍ମଳିତ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି

ନିର୍ବାଚିତ ସରକାରର ପ୍ରତ୍ୟେକ କାର୍ଯ୍ୟକୁ ରାଜନୈତିକ ଦୃଷ୍ଟିଭଙ୍ଗିରେ ନଦେଖି ବିଭିନୁ ଯୋଜନାରୁ କିପରି ଲୋକେ ଉପକୃତ ହୋଇପାରିବେ ସେହି ଦୃଷ୍ଟିରେ ଆକଳନ କରାଯିବା ଉଚିତ୍ ବୋଲି କହିଛନ୍ତି ବିଭିନ୍ତ ଜାତୀୟ ଦଳ ନିର୍ବାଚନ ସମୟରେ ମହିଳା ସଫରକ୍ଷଣ ବିଲ୍କୁ ନେଇ ସହମତ ହୋଇଥିବାବେଳେ ଏବେ ସେଥିରୁ ଦୂରେଇ ଯାଉଛନ୍ତି

ଏକ ସଂଘୀୟ ରାଷ୍ଟ୍ରରେ ଗୁରୁତ୍ୱପୂର୍ଶ୍ଣ ପ୍ରସଙ୍ଗରେ ମିଳିତ ଉଦ୍ୟମର ଆବଶ୍ୟକତା ନେଇ ମୁଖ୍ୟମନ୍ତା ନିଜର ଯୁକ୍ତି ଦର୍ଶାଇଛନ୍ତି

ସେ ଏହି ଅବସରରେ ନିଜର ଅଭିଜ୍ଞତାକୁ ବାଣ୍ଟିବା ସହ ପ୍ରତ୍ୟେକଙ୍କ ଜୀବନରେ ନିରନ୍ତର ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି

ଆଇନ ଶିକ୍ଷାପ୍ରଦାନ କ୍ଷେତ୍ରରେ ସମ୍ପ୍ରତି ବହୁ ନୂତନତ୍ୱ ପରିଲକ୍ଷିତ ହେଉଛି